ଏଭଳି ଅତ୍ୟଧିକ ଟିକସ ଯୋଗୁଁ କେନ୍ଦୁପତ୍ର ତୋଳାଳି ଏବଂ ଏଥିସହିତ ଜଡ଼ିତ ଶ୍ରମିକଙ୍କର ସାମାଜିକ ସୁରକ୍ଷା ଓ କଲ୍ୟାଶମଳକ ଯୋଜନା ବାଧାପ୍ରାପ୍ତ ହୋଇଛି ବୋଲି ମନ୍ତୀ ଶ୍ରୀ ବେହେରା ବୈଠକରେ ସ୍ୟଚନା ଦେଇଥିଲେ

ଏଥପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି

କେବଳ ଧାନ ଚାଷ ଉପରେ ନିର୍ଭର ନକରି ଉଦ୍ୟାନ କୃଷି ସମେତ ମାଛ କୁକୁଡା ଓ ପନିପରିବା ଆଦି ଚାଷ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ